ସେ କହିଛନ୍ତି କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଉଦ୍ଦିଷ୍ଟ ଏହି ବିଲ୍ଗୁଡ଼ିକ ଦେଶର କୃଷକ ଓ କୃଷିକ୍ଷେତ୍ର ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇଟି ବିଲ୍ କୃଷକମାନଙ୍କୁ ମଧ୍ୟସ୍ଥମାନଙ୍କ କବଳରୁ ମୁକ୍ତ କରିବ ଓ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଜାରକୁ ପହଞ୍ଚାଇବାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବ ସେ କହିଛନ୍ତି କୃଷିକ୍ଷେତ୍ରରେ ଏହି ସଂସ୍କାର କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ କରିବାରେ ଅଧିକ ସୁଯୋଗ ପ୍ରଦାନ କରିବ ଫଳରେ କୃଷକମାନେ ସେମାନଙ୍କର କୃଷିକାତ ପଦାର୍ଥପାଇଁ ଅଧିକ ମୂଲ୍ୟ ପାଇପାରିବେ ତା' ଛଡ଼ା ଏହି ଦୁଇ ଆଇନ ଦେଶର କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାରେ ସକ୍ଷମ କରାଇବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୂଆ ଆଇନ ସମ୍ବନ୍ଧରେ ବହୁ ଅପପ୍ରଚାର କରାଯାଇ କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ପ୍ରଚେଷ୍ଟା ଚାଲିଛି ଶ୍ରୀ ମୋଦି କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଓ ସରକାରଙ୍କଦ୍ୱାରା କୃଷିକାତ ପଦାର୍ଥ ସଂଗ୍ରହ ବଳବଉର ରହିବ ଏହି ବିଲ୍ଗୁଡ଼ିକ କୃଷକମାନଙ୍କୁ ଅତିରିକ୍ତ କ୍ଷମତାପନ୍ନ କରିବା ସହ ସେମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଦେବ

ଫିକି ଦ୍ୱାରା ଭାରତ ଟ୍ଟାପାନ୍ ରିପୋର୍ଟ ଉନ୍ଜୋଚନ ଅବସରରେ ଡକ୍ଟର ଜୟଶକ୍କର କହିଛନ୍ତି ଜାପାନ୍ରୁ ପ୍ରତ୍ୟକ୍ଷ ବିଦେଶୀ ଫୁଟ୍କିନିବେଶ ବୃଦ୍ଧିପାଇବା ସହିତ ଭାରତରେ ଜାପାନ୍ କମ୍ପାନୀମାନଙ୍କର ସଂଖ୍ୟା ମଧ୍ୟ ବଢିଚାଲିଛି

ସମଗ୍ର ବିଶ୍ୱ ପ୍ରତି ଆଭିମୁଖ୍ୟ ଏବଂ ପରସ୍କରର ସାର୍ଥକୁ ଦେଖିବାରେ ଉଭୟ ଦେଶ ମଧ୍ୟରେ ଯେଉଁ ତାଳମେଳ ରହିଛି ତାହା ଏଥିରୁ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି ଡକ୍କର ଜୟଶଙ୍କର କହିଛନ୍ତି ଯେ ଉଭୟ ଭାରତ ଓ ଜାପାନ୍ର ଭାରତ ପ୍ରଶାାନ୍ତ କ୍ଷେତ୍ର ପାଇଁ ଏକ ସଚନ୍ତ ଦୃଷ୍ଟିକୋଶ ରହିଛି ଏବଂ ଉଭୟ ଦେଶ ବିଭିନ୍ନ ଉପାୟରେ ଭାରତ ପ୍ରଶାନ୍ତ କ୍ଷେତ୍ର ଉପରେ ଧାରଣାକୁ ଆକାର ଦେବା ପାଇଁ ପ୍ରୟାସ କରିଚାଲିଛନ୍ତି

କୋଭିଡ୍ ନାଙ୍ଗଟିନ୍ ମହାମାରୀ ସମୟରେ କୁଷଳମାନଙ୍କୁ ମହାୟତା ପ୍ରଦାନ ଳରିବା ଓ ଚାଷକାର୍ଯ୍ୟଳୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଟୀକା ସମ୍ପନ୍ଧୀତ ଅନୁସନ୍ଧାନ ସମ୍ଭଳର ବିକାଶ କ୍ଲିନିକାଲ୍ ପରୀକ୍ଷଣ ସ୍ଥାନର ସ୍ଥାପନା ଏବଂ ନିୟାମକ ମାର୍ଗଦର୍ଶିକା ସୂଚୀତ କରିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି

ଟୀକା ବିତରଣ ଓ ଟୀକାକରଣ ସମ୍ପର୍କରେ ଏକ ଉଚ୍ଚସରୀୟ ବିଶେଷଜ୍ଞ କମିଟି ତଦାରଖ କରୁଛନ୍ତି ଉପଲବ୍ଧତା ଅନୁସାରେ କରୋନା ଭୂତାଣୁ ଟୀକାକରଣ ଓ ବିତରଣ କରାଯିବ ବୋଲି ମନ୍ତ୍ରୀ କହିଚ୍ଛନ୍ତି